ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିୟାନାର କୁରୁକ୍ଷେତ୍ରଠାରେ ନିର୍ବାଚନୀ ର୍ୟାଲିରେ ଉଦ୍ବୋଧନ ଦେବେ

ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏକ ସୁସ୍ଥ ଭାରତ ଗଠନ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲସ୍ତମ୍ଭ

ଶ୍ରୀ ମୋଦି କହିଛନ୍ତି ଚିକିତ୍ସା ବ୍ୟତୀତ ଏହି ଯୋଜନାରେ ଅନେକ ଲୋକ କ୍ଷମତାପନ୍ନ ହୋଇଛନ୍ତି ଆୟୁଷ୍ମାନ ଭାରତ ଯୋଜନା ହେଉଛି ବିଶ୍ୱର ସର୍ବବୃହତ୍ତ ସ୍ୱାସ୍ଥ୍ୟ ଯୋଜନା

ଦୁଇଟିଯାକ ରାଜ୍ୟରେ ନିର୍ବାଚନ ପ୍ରଚାର ସରଗରମ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାନାର ଚର୍ଖି ଦାଦ୍ରି ଓ ଥାନେଶ୍ୱରଠାରେ ଦୁଇଟି ର୍ୟାଲିରେ ଉଦ୍ବୋଧନ ଦେଉଛନ୍ତି ନାଇଡ଼ୁ ଜେ ଆଣ୍ଡ କେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କହିଛନ୍ତି କାମ୍ମୁ କାଶ୍ମୀରର ପୁର୍ନଗଠନ କରି ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବା ଦ୍ୱାରା ରାଜ୍ୟର ସାମୁହିକ ବିକାଶ ହୋଇପାରିବ ଓ ସୀମାପାର ସନ୍ତାସବାଦ ଭଳି କାର୍ଯ୍ୟର କୁ ପ୍ରଭାବକୁ କମ୍ କରାଯାଇପାରିବ ସିଏରା ଲିଓନ ରାଜଧାନୀ ଫ୍ରିଟାଉନ୍ରେ ଉଦ୍ବୋଧନ ଦେବାବେଳେ ଉପରାଷ୍ଟ୍ରପତି ଏହା କହିଛନ୍ତି ଶ୍ରୀ ନାଇଡ଼ୁ କହିଛନ୍ତି ଭାରତର ଏକ ପଡୋଶୀ ଦେଶ ସମଗ୍ର ଅଞ୍ଚଳରେ ଅସୁବିଧା ସୃଷ୍ଟି କରୁଛି ମହାରାଷ୍ଟ୍ର ବିଜେପି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଉ ସପ୍ତାହେରୁ କମ୍ ସମୟ ବାକିଥିବାବେଳେ ଭାରତୀୟ ଜନତା ପାର୍ଟି ଆଜି ମୁମ୍ୟାଇରେ ଏହାର ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ବିଜେପି କାର୍ଯ୍ୟକାରୀ ସଭାପତି ଜେପିନଡ୍ରା ଓ ବିଜେପିର ମହାରାଷ୍ଟ୍ର ଶାଖା ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ତଥା ଅନ୍ୟମାନେ ଏହି ନିର୍ବାଚନ ଇସ୍ତାହାର ପ୍ରକାଶ ସମୟରେ ଉପସ୍ଥିତ ଥିଲେ

ଏହାବ୍ୟତୀତ ଆଗାମୀ ବର୍ଷ ଗୁଡ଼ିକରେ ରାଜ୍ୟକୁ ମରୁଡିମୁକ୍ତ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି

ମହାରାଷ୍ଟ୍ରର ମରାଠାୱାଡା ଅଞ୍ଚଳ ସର୍ବଦା ଘୋର୍ ମରୁଡ଼ିର ସମ୍ମୁଖୀନ ହୋଇଆସୁଛି ଏହି ବନ୍ଧଗୁଡ଼ିକୁ ପରସ୍କର ସହ ସଂଯୋଗ କରାଯିବ ଓ ସେଗୁଡ଼ିକରୁ ପ୍ରତ୍ୟେକ ଘରକୁ ପାଇପ୍ଯୋଗେ ଜଳ ଯୋଗାଇ ଦିଆଯିବ

ବରିଷ୍ଣ କଂଗ୍ରେସ ନେତା ଅଶୋକ ଗେହଲଟ ମଧ୍ୟ ଆଜି ମୁମ୍ଭାଇରେ ଦିନବ୍ୟାପୀ ନିର୍ବାଚନ ସଭାଗୁଡ଼ିକରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି

ପ୍ରେଜ୍ ନେଦରଲ୍ୟାଣ୍ଡସ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତରେ ପୁଞ୍ଜିନିବେଶ କରିବାକୁ ନେଦରଲ୍ୟାଣ୍ଡସର କମ୍ପାନୀମାନଙ୍କୁ ଆମନ୍ତ୍ରଣ ଜଣାଇଛନ୍ତି ସେ କହିଛନ୍ତି ଭାରତ ନେଦରଲ୍ୟାଣ୍ଡ୍ସ ଦ୍ୱିପକ୍ଷୀୟ ସମ୍ପର୍କରେ ଅର୍ଥନୈତିକ ଭାଗିଦାରୀ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ରହିଛି ଗତକାଲି ରାଷ୍ଟ୍ରପତି ଭବନରେ ଡଚ୍ ରାଜା ୱିଲିୟମ ଆଲେକଜାଷ୍ଠାର ଓ ରାଣୀ ମାକ୍ୱିମାଙ୍କ ସମ୍ମାନାର୍ଥେ ଆୟୋଜିତ ଏକ ଭୋଜିସଭାରେ ଉଦ୍ବୋଧନ ଦେଇ ଶ୍ରୀ କୋବିନ୍ଦ ଏହା କହିଛନ୍ତି ରାଷ୍ଟ୍ରପତି କହିଛନ୍ତି ନେଦରଲ୍ୟାଣ୍ଡ୍ସ ୟୁରୋପୀୟ ସଂଘରେ ଭାରତର ଚତୁର୍ଥ ବୃହତ୍ତମ ବାଣିଜ୍ୟ ଭାଗିଦାର ଓ ଭାରତରେ ଏହା ସବୁଠୁ ଅଧିକ ପୁଞ୍ଜିନିବେଶ କରିଛି ବିଭିନ୍ନ ରପ୍ତାନୀ ନିୟନ୍ତ୍ରଣ ଆଇନ୍ରେ ଭାରତର ସଦସ୍ୟତାକୁ ନେଦରଲ୍ୟାଣ୍ଡ୍ସ ସମର୍ଥନ କରିଥିବାରୁ ରାଷ୍ଟ୍ରପତି ଏହାକୁ ସ୍ୱାଗତ କରିଛନ୍ତି ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟପଦ ପାଇଁ ଉଦ୍ୟମକୁ ନେଦରଲ୍ୟାଣ୍ଡସ ସମର୍ଥନ କରିଆସ୍କ୍ଥି ୟୁପି ଅଫିସର୍ସ ଉତ୍ତର ପ୍ରଦେଶ ସରକାର ଗୋଶାଳା ଯୋଜନା ଦୁର୍ନୀତିରେ ସଂଶ୍ଳିଷ୍ଟ ଅଭିଯୋଗରେ ମହାରାଜାଗଞ୍ଜ କିଲ୍ଲା ମାକିଷ୍ଟ୍ରେଟଙ୍କ ସମେତ ପାଞ୍ଚ ଜଣ ଅଧିକାରୀଙ୍କୁ ନିଲୟନ କରିଛନ୍ତି ସେମାନଙ୍କ ବିରୁଦ୍ଧରେ ବିଭାଗୀୟ ତଦନ୍ତ ଆରମ୍ଭ କରାଯାଇଛି ମହାରାଜଗଞ୍ଜ ଡିଏମ୍ ମହାରାଜଗଞ୍ଜ ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଓ ନିଚଲଉଲ ଉପମୁଖ୍ୟ ପଶୁ ଚିକିସା ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି ପ୍ରସାଦ ଡିଜିଟାଲ୍ କେନ୍ଦ୍ର ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଡିଜିଟାଲ୍ ପଦ୍ଧତିରେ ସମସ୍ତଙ୍କୁ ସାମିଲ କରିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା ଏବଂ ଦେଶୀୟ ଜ୍ଞାନକୌଶଳରେ ପ୍ରସ୍ତୁତ କାରିଗରୀ ବିଦ୍ୟା ଜରିଆରେ ଏହି ପ୍ରକ୍ରିୟା ହାସଲ କରାଯିବା ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ପ୍ରସାଦ କହିଛନ୍ତି ଦେଶରେ ପରିବର୍ତ୍ତନ ପାଇଁ କାର୍ଯ୍ୟ କରିବା ଓ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ଭାରତର ଦୂରଦୃଷ୍ଟି ସୁଦୂରପ୍ରସାରୀ ସେ କହିଛନ୍ତି ଆଧାରକାର୍ଡ଼ ହେଉଛି ଜଣେ ବ୍ୟକ୍ତିଙ୍କର ଚିହ୍ନଟ ପାଇଁ ଏକ ଡିଜିଟାଲ୍ ଉପାୟ ଏବଂ ଏହି ବ୍ୟବସ୍ଥାରେ ବ୍ୟାପକ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି ସେ କହିଛନ୍ତି ଆଧାର ହେଉଛି ଡିଜିଟାଲ୍ ଭାରତର ଭବିଷ୍ୟତ ମନ୍ତ୍ରୀ କହିଛନ୍ତି ତଥ୍ୟକୁ ଦେଶର ବୃହତ୍ତର ସମ୍ପତ୍ତି ଭାବେ ବିବେଚନା କରାଯାଉଛି ସେ ଦୃଷ୍ଟିରୁ କୋଟି କୋଟି ଲୋକଙ୍କୁ ଉପଯୁକ୍ତ ତଥ୍ୟ ପ୍ରଦାନକୁ ପ୍ରାଧାନ୍ୟ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ଏଥରକକୁ ମିଶାଇ ତୂତୀୟଥର ପାଇଁ ରିଜର୍ଭ ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ଟଙ୍କା ଉଠାଣ ସୀମା ବୃଦ୍ଧି କରିଛି ଗତ ମାସରେ ବ୍ୟାଙ୍କର ଆର୍ଥକ ସଙ୍କଟାବସ୍ଥା ପାଇଁ ଟଙ୍କା ଉଠାଣ ଉପରେ କଟକଣା ଲାଗୁ କରାଯାଇଥିଲା ରିଜର୍ଭ ବ୍ୟାଙ୍କ କହିଛି ପିଏମ୍ସି ବ୍ୟାଙ୍କର ନଗଦି ସ୍ଥିତିକୁ ସମୀକ୍ଷା କରିବା ପରେ ଓ ଗ୍ରାହକମାନଙ୍କୁ ସେମାନଙ୍କର ଅର୍ଥ ଦେବାଲାଗି ବ୍ୟାଙ୍କ ପାଖରେ ଥିବା ନଗଦୀକୁ ଯାଞ୍ଚ କରିବା ପରେ ଏହି ସୀମା ବୃଦ୍ଧି କରିବାକୁ ନିଷ୍ପଭି ନିଆଯାଇଛି

ଏହି ଏକ୍ୱପ୍ରେସ୍ ୱେ ଦେଇ ଯେଉଁ ଗାଡ଼ିଗୁଡ଼ିକ ଯାତ୍ରା କରିବେ ସେମାଙ୍କୁ ଟୋଲ୍ପ୍ଲାଜା ଗୁଡ଼ିକରେ ଅଟକିବାକୁ ପଡିବ ନାହିଁ

ଡିଆର୍ଡିଓ ରାଜନାଥ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଗବେଷଣା ଓ କ୍ଷେପଣାସ୍ତ ବିକାଶ ପ୍ରତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଅବଦାନ ଭାରତକୁ ଦେଶୀୟ ଜ୍ଞାନକୌଶଳରେ ପ୍ରତିରକ୍ଷା କ୍ଷମତା ବୃଦ୍ଧି କରିଥିବା ଦେଶମାନଙ୍କ ଗୋଷ୍ଠୀରେ ସାମିଲ କରିଛି ଆଜି ନୁଆଦିଲ୍ଲୀରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନର ନିର୍ଦ୍ଦେଶକମାନଙ୍କ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ ସିଂହ କହିଛନ୍ତି ଅତ୍ୟାଧୁନିକ ଜ୍ଞାନକୌଶଳ ଜରିଆରେ ଡିଆର୍ଡିଓ ଦେଶକୁ ଅଧିକ ଶକ୍ତିଶାଳୀ କରିଛି ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ବିଭିନ୍ନ କଟକଣା ଦେଶରେ ପର୍ଯ୍ୟାପ୍ତ ଦକ୍ଷତାର ଅଭାବ ଓ ସମୟର ଅଭାବ ସତ୍ତ୍ୱେ ଡିଆର୍ଡିଓ ବିଭିନ୍ନ ପ୍ରକାରର ପ୍ରତିରକ୍ଷା ବ୍ୟବସ୍ଥା ସାମଗ୍ରୀ ଓ ୍ଞାନକୌଶଳର ବିକାଶରେ ସଫଳ ହୋଇଛି ଜେକେ ଗଭଣ୍ଣର ଜାମ୍ମୁକାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଛନ୍ତି କାଶ୍ମୀରର ପରିସ୍ଥିତି ସ୍ୱାଭାବିକ ରହିଛି ଓ ଗତ ଦୁଇମାସ ଧରି ସେଠାରେ କୌଣସି ହିଂସାତ୍କ ଘଟଣା ଘଟିନାହିଁ ଗତକାଲି କାଠୁଆରେ ଏକ କାର୍ଯ୍ୟକ୍ରମକରେ ଉଦ୍ବୋଧନ ଦେଇ ରାଜ୍ୟପାଳ ମଲ୍ଲିକ କହିଛନ୍ତି ଗତ ଦୁଇମାସ ମଧ୍ୟରେ ଉପତ୍ୟକାରେ ଗୋଟିଏ ବି ଗୁଳି ଫୁଟିନାହିଁ

ଏଥିପାଇଁ ସେ ନିରାପତ୍ତାବାହିନୀ ଜବାନମାନଙ୍କୁ ଶ୍ରେୟ ଦେଇଛନ୍ତି କାମ୍ମୁକାଶ୍ମୀର ପୁଲିସ ଦେଶର ଏକ ସର୍ବଶ୍ରେଷ୍ଠ ପୁଲିସ ବାହିନୀ ବୋଲି ବର୍ଷନା କରି ସେମାନଙ୍କୁ ମିଳୁଥିବା କ୍ଷତିପୂରଣ ପରିମାଣ ବୃଦ୍ଧି କରିବାକୁ ସେ ପ୍ରତିଶ୍ରତି ଦେଇଛନ୍ତି କାଶ୍ମୀର ଉପତ୍ୟକାରେ ଯୋଗାଯୋଗ ବ୍ୟବସ୍ଥାରେ କଟକଣା ଲାଗୁକୁ ସମର୍ଥନ କରି ସେ କହିଛନ୍ତି କାଶ୍ମୀରରେ ମୋବାଇଲ ଫୋନ୍ ସେବା ତୁଳନାରେ କାଶ୍ମୀରର ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ବର୍ତ୍ତମାନ ମୋବାଇଲ ଫୋନ୍ ସେବା କାର୍ଯ୍ୟକ୍ଷମ ହୋଇଥିବା ବିଷୟ ଉଲ୍ଲେଖ କରି ରାଜ୍ୟପାଳ କହିଛନ୍ତି ଲୋକମାନେ ବର୍ତ୍ତମାନ ସ୍ୱାଭାବିକ ଜୀବନଯାପନ କରିପାରିବେ ଗତକାଲିଠାରୁ କାଶ୍ମୀରରେ ମୋବାଇଲ ଫୋନ୍ ସେବା କାର୍ଯ୍ୟକ୍ଷମ ହୋଇଛି

କଲାମ ବାର୍ଥ ଆନିଭର୍ସରୀ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜୟନ୍ତୀ ଅବସରରେ ଦେଶ ଆଜି ତାଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରୁଛି

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍ଟର କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଉପରାଷ୍ଟ୍ରପତି ତାଙ୍କର ବାର୍ତ୍ତାରେ କହିଛନ୍ତି ଡକ୍କର କଲାମ ଜଣେ ବିଶିଷ୍ଟ ବିଦ୍ୱାନ ଓ ଶିକ୍ଷକ ଥିଲେ ଏବଂ ସବୁ ସ୍ଥାନରେ ତାଙ୍କୁ ଶ୍ରଦ୍ଧା ଓ ସମ୍ମାନ ମିଳ୍ଚ୍ୟୁଲା ସେ କହିଛନ୍ତି ଭାରତର ପ୍ରତିରକ୍ଷା କ୍ଷେତ୍ର ପ୍ରତି ଡକ୍ଟର କଲାମଙ୍କର ଅବଦାନ ଅତ୍କଳନୀୟ ଉପରାଷ୍ଟ୍ରପତି କହିଛନ୍ତି ଭାରତକୁ ଏକ ଶକ୍ତିଶାଳୀ ଦେଶରେ ପରିଣତ କରିବା ପାଇଁ ଡକ୍ଟର କଳାମଙ୍କ ପ୍ରତିଶ୍ରତିବଦ୍ଧତା ଦେଶପ୍ରେମ ଓ ଭିଜନ ସର୍ବଦା ଲୋକଙ୍କୁ ଅନୁପ୍ରାଣିତ କରିବ